ବ୍ରାହ୍କଣ ନିଯୋଗ ଓ ପୂଜାପଣ୍ଡା ନିଯୋଗ ଏହି ନିର୍ମାଣକୁ ବିରୋଧ କରି ନୀତିକାନ୍ତି ବନ୍ଦ ରଖିଥିଲେ

ଏହାର ସୁଯୋଗ ନେଇ ଡକାୟତମାନେ ଟଙ୍କା ଲୁଟି ନେଇଥିବାର ଅଭିଯୋଗ ହୋଇଛି

ଯେଉଁ ଶିକ୍ଷାନୁଷ୍ଠାନରେ ବାୟୋମେଟିକ୍ ବ୍ୟବସ୍କା ନଥିବ ସେଠାରେ ତୁରନ୍ତ ସ୍ତାପନ କରିବାକୁ ବିଭାଗ ପକ୍ଷର୍ ନିର୍ଦ୍ଦେଶ ଦିଆଯିବ

ଫଳରେ ଉଭୟଙ୍କର ଘଟଶାସ୍ଚଳରେ ମୃତ୍ୟୁ ଘଟିଛି

ତେବେ ପ୍ରବଳ ବର୍ଷାରେ ହଜାର ହଜାର ହେକ୍ଟର ଚାଷ ଜମିରେ ଧାନ ମକା ଓ ପନିପରିବା ଚାଷ ବଢିପାଶିରେ ବୁଡି ରହିଥିବାରୁ ବ୍ୟାପକ କ୍ଷୟକ୍ଷତି ହୋଇଛି